ଭାରତର ଜନସାଧାରଣଙ୍କ ପକ୍ଷରୁ ଅନ୍ୟ କେହି ମତାମତ ଦେବାକୁ ଦେଶର ଲୋକମାନେ ଚାହାନ୍ତି ନାହିଁ ବୋଲି ଭାରତ କହିଛି

ସଂଘର୍ଷରେ ସେନାବାହିନୀର ଜଣେ ଯବାନ ଶହୀଦ୍ ହୋଇଛନ୍ତି

ଆଫ୍ଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି

ଇଣ୍ଡିଆ ରିପ୍ଲାଏ ଭାରତ କହିଛି ଏହାର ନାଗରିକମାନଙ୍କ ପକ୍ଷର୍ ଅନ୍ୟ କେହି ମତଦେବାକ୍ ସେମାନେ କେବେ ଚାହାନ୍ତି ନାହିଁ ଓ ବିଶେଷ କରି ଯେଉଁମାନେ ସନ୍ତାସବାଦକୁ ସାହାଯ୍ୟ ସମର୍ଥନ କରୁଛନ୍ତି ଓ ସମାଜରେ ଘୃଣାଭାବ ସୃଷ୍ଟି କର୍ଛନ୍ତି ସେମାନେ କେବେ ଭାରତର ନାଗରିକମାନଙ୍କ ପକ୍ଷରୁ କିଛି କୁହନ୍ତୁ ଏହା ସେମାନେ ଆଦୌ ଚାହାନ୍ତି ନାହିଁ ଜାତିସଂଘରେ ଭାରତର ସ୍ଥାୟୀ ଦ୍ୱତାବାସର ପ୍ରଥମ ସଚିବ ବିଦିଶା ମୈତ୍ର କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ସଂକ୍ରାନ୍ତରେ ଯେଉଁ ମତ ଦେଉଛନ୍ତି ତାହା ଦୂର୍ଭାଗ୍ୟଜନକ

ସେ କହିଛନ୍ତି କାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପୂର୍ବରୁ କେବେ ଏଭଳି ହେବାର ଦେଖାଯାଇ ନାହିଁ

ସେ ପୁଣି କହିଛନ୍ତି କାତିସଂଘ ଦ୍ୱାରା କଟକଣା ଲାଗୁ କରାଯାଇଥିବା ଜଣେ ବ୍ୟକ୍ତିକୁ ପାକିସ୍ତାନ ସରକାର ପେନ୍ସନ୍ ଭତ୍ତା ଦେଉଥିବାର କ'ଣ ଅଗ୍ରାହ୍ୟ କରିପାରିବେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ସେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରମାଣୁ ଯୁଦ୍ଧର ଧମକ କେବଳ ହତାଶଭାବ ଛଡ଼ା ଆଉ କିଛି ନୁହେଁ ଓ ଏଥିରେ ତିଳେମାତ୍ର କ୍ରଟନୀତିଜ୍ଞ ବୁଦ୍ଧିମତା ନାହିଁ ସେ ପୁଶି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସନ୍ତାସବାଦକୁ ଯଥାର୍ଥ ଦର୍ଶାଯିବା ଲଜ୍ୟା ଜନକ ଓ ଅନୈତିକ ଶ୍ରୀମତୀ ମୈତ୍ର କହିଛନ୍ତି ସନ୍ତାସବାଦକୁ ମୁଖ୍ୟ ଧାରାରେ ସାମିଲ କରିବା ଓ ଘୁଶାଭାବ ସୃଷ୍ଟିକାରୀ ମନ୍ତବ୍ୟ ଦେଇ ପାକିସ୍ତାନ କେବଳ ଏହାର ଚାଲ୍ ଚଳାଇଛି

ଏମ୍ଇ କାଶ୍ମୀର ଚାଇନା ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ କାମ୍ମୁ କାଶ୍ମୀର ଓ ଲଦାଖ ଉପରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଦେଇଥିବା ମନ୍ତବ୍ୟକ୍ର ଭାରତ ଗୁରୁତ୍ୱର ସହ ଗ୍ରହଣ କରିଛି ଏକ ବିବୃତ୍ତିରେ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଓ ଜାମ୍ମୁ କାଶ୍ମୀରର ଘଟଣାବଳୀରେ କୌଣସି ବାହ୍ୟଦେଶ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବିଶ୍ୱର ଦେଶମାନେ ଭାରତର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବା ଉଚିତ୍ ବୋଲି ସେ କହିଛନ୍ତି ପିଏମ୍ ଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ମାନୀର ଫ୍ରାଙ୍କ୍ଫର୍ଟ୍ରେ ସ୍ୱଚ୍ଚ ରହଣୀ ପରେ ଅକ୍ଷ ସମୟ ପୂର୍ବରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଗତ ରାତିରେ ସେ ନ୍ୟୁୟର୍କରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ଆଜି ରାତି ସୁଦ୍ଧା ସେ ନୂଆଦିଲ୍ଲୀରେ ଆସି ପହଞ୍ଚିବାର ଆଶା କରାଯାଉଛି ଜେକେ ଏନ୍କାଉଣ୍ଟର ଜାମ୍ମୁ କାଶ୍କୀରର ରାମବନ୍ ଜିଲ୍ଲାରେ ଆଜି ତିନି ଜଣ ସନ୍ତାସବାଦୀଙ୍କର ଏକ ସଂଘର୍ଷରେ ମୃତ୍ୟୁ ଘଟିଛି ଜାମ୍ମୁ ଜୋନ୍ ପୁଲିସ୍ ଇନ୍ସପେକ୍ଟର ଜେନେରାଲ୍ ମୁକେଶ ସିଂହ ଏହା ଜଣାଇଛନ୍ତି ଜଣେ ସେନାବାହିନୀ ଯବାନ ଶହୀଦ୍ ହୋଇଥିବା ବେଳେ ଆଉ ଦୁଇ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି ଖବର ଅନୁସାରେ ବାଟୋଟେ ସହରର ଏକ ଘର ଭିତରେ ପାଞ୍ଚ ଜଣ ସନ୍ତାସବାଦୀ ଲୁଚି ରହିଥିଲେ ସେମାନେ ଘରର ମାଲିକଙ୍କୁ ପଣବନ୍ଦୀ କରି ରଖିଥିଲେ ଆଜି ସକାଳୁ ସେମାନେ ସେଠାରୁ ଖସି ଚାଲିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ନିରାପତ୍ତା ବାହିନୀ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ କିନ୍ତୁ ପୁଲିସ୍ ସେନାବାହିନୀ ଓ ସିଆର୍ପିଏଫ୍ର ଏକ ମିଳିତ ଦଳ ସମଗ୍ର ଅଞ୍ଚଳଗୁ ଘେରଉ କରି ସେମାନଙ୍କୁ ଧରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ସଂଘର୍ଷ ସମୟରେ ତିନି ଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିଲା ପଶବନ୍ଦୀ କରି ରଖାଯାଇଥିବା ଲୋକମାନଙ୍କୁ ନିରାପଦର ସହ ମୁକୁଳାଇ ଅଣାଯାଇଥିଲା ଇତିମଧ୍ୟରେ ଗନ୍ଦରବଲ୍ ଜିଲ୍ଲାରେ ଜଣେ ଅଜ୍ଞାତ ସନ୍ତାସବାଦୀର ପୁଲିସ୍ କାର୍ଯ୍ୟାନୁଷ୍ଠାନରେ ମୃତ୍ୟୁ ଘଟିଛି

ଏହା ଉପରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନଗୁଡ଼ିକର ମଧ୍ୟ ଖଣ୍ଡପୀଠ ଶୁଣାଣି କରିବେ ସାୟିଧାନିକ ବେଞ୍ ନିକଟକୁ ସେହି ଆବେଦନଗୁଡ଼ିକୁ ପଠାଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଗତ ଅଗଷ୍ଟ ମାସରେ କହିଥିଲେ ଏକ ବୃହତର ଖଣ୍ଡପୀଠ ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ସେହି ମାମଲାଗୁଡ଼ିକର ଶୁଣାଣି କରିବେ

ସେହି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅକ୍ଟୋବର ପହିଲାରୁ କାର୍ଯ୍ୟ ଆରମ୍ଭ କରିବ ରାଜନାଥ ଖଣ୍ଡେରୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ଏହାର ଦୃଢ଼ ପ୍ରତିଜ୍ଞା ଓ ଶକ୍ତିଶାଳୀ ନୌବାହିନୀ କରିଆରେ ପାକିସ୍ତାନକୁ ଏକ ଶକ୍ତ ଆଘାତ ଦେଇପାରିବ ବୋଲି ସେ ହୂଦୟଙ୍ଗମ କରିବା ଉଚିତ୍ ଆଇଏନ୍ଏସ୍ ଖଣ୍ଡେରୀର ମୁତ୍ୟନ ଅବସରରେ ଉଦ୍ବୋଧନ ଦେଇ ମୁମ୍ୟାଇରେ ସେ ଏହା କହିଛନ୍ତି ଖଣ୍ଡେରୀ ବୁଡ଼ାଟ୍ଟାହାଜକୁ ଆଜି ନୌବାହିନୀରେ ସାମିଲ କରାଯାଇଛି ସେ କହିଛନ୍ତି ସରକାର ପ୍ରତିରକ୍ଷା ବାହିନୀଗୁଡ଼ିକର ସମସ୍ତ ଆବଶ୍ୟକତାର ପୂର୍ବଣ ପାଇଁ ପ୍ରତିଶ୍ରୁତିବଦ୍ଧ

ଏଥିପାଇଁ ଭାରତ ସମ୍ପର୍ଣ୍ଣ ରୂପେ ପ୍ରସ୍ତତ ରହିଛି ସେ କହିଛନ୍ତି ଆଇଏନ୍ଏସ୍ ଖଣ୍ଠୁରୀର ନୌବାହିନୀରେ ଅନ୍ତର୍ଭୁକ୍ତ ଏ ଦିଗରେ ଏକ ଅଗ୍ରଗାମୀ ପଦକ୍ଷେପ ଦେଶ ଏହାର ନୌବାହିନୀକୁ ନେଇ ଗର୍ବିତ ବୋଲି ଉଲ୍ଲେଖ କରି ପ୍ରତିରକ୍ଷା ମନ୍ତ୍ରୀ ଅପରେସନ୍ ଟ୍ରାଇଡେଣ୍ଟ ଓ ପାଇଥନ୍ ସମୟରେ ନୌବାହିନୀର ସଫଳତାର ଭୂୟସୀ ପ୍ରଶଂସା କରିଛନ୍ତି ଶ୍ରୀ ସିଂହ କହିଛନ୍ତି ଏକ ଦୃତ୍ ନେତୃତ୍ୱ ଏକ ଶକ୍ତିଶାଳୀ ନୌବାହିନୀର ଗଠନ କରିପାରିବ ଭାରତ ଏହାର ପଡ଼ୋଶୀ ଦେଶଗୁଡ଼ିକ ସହ ବନ୍ଧୁ ଭାବେ ରହିବାକୁ ଚାହେଁ ବୋଲି ସେ କହିଛନ୍ତି ସେହି ନୌବାହିନୀର ନିର୍ମାଣ ଶିଳ୍ପ କ୍ଷେତ୍ରକୁ ପରୋକ୍ଷରେ ସହାୟତା କରିଛି ଯାହା ମେକ୍ ଇନ୍ ଇଷ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଥିଲା ନୌବାହିନୀର ଫ୍ରାନ୍ସ ନୌବାହିନୀ ସହ ସ୍ୱତନ୍ତ୍ର ଭାଗିଦାରୀ ଉଚ୍ଚ ଶିଖର ଛୁଇଁବ ବୋଲି ଶ୍ରୀ ସିଂହ କହିଛନ୍ତି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଆଇଏନ୍ଏସ୍ ନୀଳଗିରିର ମଧ୍ୟ ଶୁଭାରମ୍ଭ କରିଥିଲେ

ଏଥିସହିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଆକାଶବାଣୀ ଏବଂ ଦୂରଦର୍ଶନ ସମ୍ଘାଦ ୟୁଟ୍ୟୁବ୍ ଚ୍ୟାନେଲ୍ ଗୁଡ଼ିକରେ ଏହାର ଲାଇଭ୍ ଷ୍ଟ୍ରିମିଂ ହେବ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ

ଆଫ୍ଗାନିସ୍ତାନ ଇଲେକ୍ସନ୍ ଆଫ୍ଗାନିସ୍ତାନରେ ରାଷ୍ଟପତି ନିର୍ବାଚନ ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି

ଇତିମଧ୍ୟରେ ବିସ୍କୋରଣ ଓ ରକେଟ୍ ଆକ୍ରମଣରେ ଦୂଇ ଜଣ ଲୋକ ପ୍ରାଣ ହରାଇଥିବା ଓ ଅନେକ ଆହତ ହୋଇଥିବାର ଖବର ମିଳିଛି ମତଦାନ ଆରମ୍ଭର ଅଳ୍ପ କିଛି ସମୟ ପରେ ସେହି ଆକ୍ରମଣ ହୋଇଥିଲା

ଶର୍ମିଳା ଦେବୀ ଓ ଗ୍ରରଜିତ୍ କୌରଙ୍କ ଦ୍ୱାରା ଦୂଇଟି ଗୋଲ୍ ସହ ଭାରତୀୟ ଦଳ ବିଜୟର ସ୍ୱାଦ ଚାଖିଛି ଖେଳରେ ପ୍ରଥମାର୍ଦ୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ କିନ୍ତ ଉଭୟ ପକ୍ଷର୍ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରାଯାଇଥିଲା ଖେଳର ଦ୍ୱିତୀୟାର୍ଦ୍ଧରେ ଭାରତ ଖେଳକୁ ସମ୍ପର୍ଣ୍ଣ ଭାବେ ନିଜର ନିୟନ୍ତ୍ରଣକୁ ନେଇଯାଇଥିଲା ଓ ପେନାଲ୍ଟି କର୍ଷରଗୁଡ଼ିକ ମାଧ୍ୟମରେ ସଫଳତା ହାସଲ କରିଥିଲା ହାଇକୋର୍ଟ୍ ତ୍ରିପୁରା ତ୍ରିପୁରା ହାଇକୋର୍ଟ୍ ଗତକାଲି ଏକ ଐତିହାସିକ ରାୟରେ ଧାର୍ମିକ ସ୍ଥଳୀଗୁଡ଼ିକରେ ଯୁଗ ଯୁଗରୁ ଚାଲି ଆସୁଥିବା ପଶୁବଳୀ ପ୍ରଥାର ବିଲୋପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମ୍ରଖ୍ୟ ବିଚାରପତି ସଞ୍ଜୟ କରୋଲ୍ ଓ କଷ୍ଟିସ୍ ଅରିନ୍ଦମ ଲୋଧଙ୍କ ଖଣ୍ଡପୀଠ କହିଛନ୍ତି ତ୍ରିପୁରାରେ କୌଣସି ମନ୍ଦିର ପରିସର ଭିତରେ କୌଣସି ବ୍ୟକ୍ତି କିମ୍ବା ସଂଗଠନ ଦ୍ୱାରା ପଶୁବଳୀ ଦିଆଯାଇ ପାରିବ ନାହିଁ